ରାକ୍ୟର କେତେକ ସ୍ସାନରେ କରୋନା ସଂକ୍ରମଣ ବଢ଼ିଥିଲେ ମଧ ଏବେ ଧୀରେ ଧୀରେ ହ୍ରାସ ପାଉଛି

ତେବେ ପ୍ପାକ୍ମା ସଂଗ୍ରହରେ ସମସ୍ୟା ରହୁଛି ବୋଲି ସେ କହିଛନ୍ତି

ଏହି ସମୟରେ କୌଶସି ବାହାର ବ୍ୟକ୍ତି ଗ୍ରାମ ଭିତରକୁ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହି ସେହିଭଳି କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ରହିବ ନାହି ବୋଲି ସରପଞ୍ଚ ଅଞ୍ଞଳି ସ୍ୱାଇଁ ନିର୍ଦ୍ଦେଶ ଜାରି କରିଛନ୍ତି

ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ

ଏହାର ପ୍ରଭାବରେ ରାଜ୍ୟର କେତେକ ସ୍କାନରେ ସାମାନ୍ୟରୁ ମଧ୍ଧମ ଧରଶର ବର୍ଷା ହୋଇଯାଇଛି